ସେ କହିଛନ୍ତି ଡକୁର କଲାମଙ୍କର ଜୀବନୀ ଓ କାର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଶୀତ କରିଛି

ତାଙ୍କର ବିଚାର ପ୍ରତ୍ୟେକ ଭାରତୀୟଙ୍କ ମନ ଓ ହୃଦୟରେ ରହିଥିବ

ପ୍ରାର୍ଥ୍ପତ୍ର ଦାଖଲ ସମୟରେ ଉଭୟ ଦଳର ବହୁ ନେତା ଓ କର୍ମୀ ଉପସ୍ତିତ ଥିଲେ

ଗୁରୁତର ଥିବା ଆଉ ଜଶେ ଭାଇକୁ ମାଲକାନଗିରି ମୁଖ୍ୟ ଚିକିହାଳାୟରେ ଭର୍ତ୍ତି କରାଯାଇଛି

ଏହାର ପ୍ରଭାବରେ ରାକ୍ୟର ଅଧିକାଂଶ ଜିଲ୍ଗରେ ବର୍ଷା ଜାରି ରହିଛି